ପୋଲ ରାଉଣ୍ଡଅପ୍ ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି

ସେହିଭଳି କୁଲଗାଓଁ କିଲ୍ଲାର ଅନନ୍ତନାଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆସନ୍ତାକାଲି ମତଦାନ ହେବ ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନିଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଜ ବୁଥ୍ରେ ପହଞ୍ଚିବା ପରେ ଜଣେ ପ୍ରିଜାଇଡିଂ ଅଫିସର୍ଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି କିଲ୍ଲାର ଆସିଷ୍ଟାଣ୍ଟ୍ କଲେକୁର ରାକେଶ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମୂତ ପ୍ରିଜାଇଡିଂ ଅଫିସର ଜଣଙ୍କ ହେଉଛନ୍ତି ପୂର୍୍ଣଚନ୍ଦ୍ର ପଣ୍ଡା

ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିହାଳୟକୁ ନିଆଯାଇଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ପଣ୍ଟିମବଙ୍ଗରେ ରାଇଗଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀର ଆସନ୍ତାକାଲି ତିନୋଟି ବୁଥ୍ରେ ସାନି ମତଦାନ କରାଯିବ

ତେବେ ସେଠାରେ ମତଦାନରେ ଅନୀୟମିତତା ହୋଇଥିବା ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ ହେବା ପରେ ସାନି ମତଦାନ ଲାଗି ନିର୍ବାଚନ କମିଶନଙ୍କୁ ସ୍ୱପାରିଶ କରାଯାଇଥିଲା ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଏସ୍ପି ମୁଖ୍ୟ ମାୟାବତୀଙ୍କ ଭଳି ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତୃବୃନ୍ଦ ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ନିକ ନିକ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ଅନୁରୋଧ କରିଛନ୍ତି ଉଉରପ୍ରଦେଶର କନୌଜ୍ଠାରେ ଅନୁଷ୍ଠିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକଗ୍ରଡ଼ିଏ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବିଜେପି ସନ୍ତାସବାଦ ସହିତ କେବେ ସାଲିସ କରିବ ନାହିଁ ଏବଂ ଜାତୀୟ ସ୍ୱରକ୍ଷା ଲାଗି ନିଜର ସଂଗ୍ରାମ ଜାରି ରଖିବ ସେହିଭଳି ରାୟବରେଲି ଓ ଆମେଠି ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧି ଦେଶର ଯୁବବର୍ଗଙ୍କ ଲାଗି ଏନ୍ଡିଏ ସରକାର କିଛି ବି କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ଅନ୍ୟ ପକ୍ଷରେ ବିଏସ୍ପି ମୁଖ୍ୟ ମାୟାବତୀ ଉଭୟ କଂଗ୍ରେସ ଓ ବିଜେପିକ୍ ସମାଲୋଚନା କରି କହିଛନ୍ତି ଯେ ଏହି ଦଳଗ୍ରଡ଼ିକ ଧନୀବର୍ଗର ଲୋକଙ୍କୁ ସୁବିଧା ପ୍ରଦାନ କରିଥାନ୍ତି ଦେଶରୁ ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଦୂର କରିବା ଦିଗରେ କଂଗ୍ରେସ ବିଫଳ ହୋଇଛି ବୋଲି ସେ ମତବ୍ୟକ୍ତ କରିଚ୍ଛନ୍ତି

ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି

କୋର୍ଟ ରାହୁଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କରିଥିବା ଏକ ମାନହାନୀ ମକଦ୍ଦମା ପରିପ୍ରେକ୍ଷୀରେ ଶ୍ରୀ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ପାଟଣାର ଏକ କୋର୍ଟ୍ ନିର୍ଦ୍ଦେଶ ଦେଇଛନ୍ତି

ଏକ ନିର୍ବାଚନ ର୍ୟାଲିରେ ସବୁ ଚୋରମାନଙ୍କର ନାମରେ 'ମୋଦୀ' ସାଙ୍ଗିଆ ଥିବା ଶ୍ରୀ ଗାନ୍ଧିଙ୍କ ଟିପ୍ପଣୀକୁ ନେଇ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଅଦାଲତରେ ଅଭିଯୋଗ କରିଥିଲେ ଏହା ଦ୍ୱାରା ତାଙ୍କର ସମ୍ମାନହାନୀ ହୋଇଥିବା ଶ୍ରୀ ମୋଦି ଅଭିଯୋଗ କରିଛନ୍ତି ଏସ୍ଏସ୍ ପ୍ରେଜ୍ ଶ୍ରୀଲଙ୍କାରେ ଗତ ରବିବାର ଦିନ ସଂଘଟିତ ସନ୍ତାସବାଦୀ ଆକ୍ରମଣ ଘଟଣାରେ ସଂପୂକ୍ତି ଅଭିଯୋଗରେ ଶ୍ରୀଲଙ୍କାର ରାଷ୍ଟ୍ରପତି ସେଠାକାର ଦୁଇଟି ମୌଳବାଦୀ ସନ୍ତାସବାଦୀ ଗୋଷୀ ନ୍ୟାସନାଲ୍ ଅଓହିଦ ଜମାଥ ଏନ୍କେଟି ଓ କମାଥେଇ ମିଲାଥୁ ଇବ୍ରାହିମ୍ ଜେଏମ୍ଆଇ ସଂଗଠନକୁ ବାସନ୍ଦ କରିବା ପାଇଁ ନିଷ୍ପଭି ନେଇଛନ୍ତି ଜରୁରୀକାଳୀନ ଆର୍ଥିକ ବ୍ୟବସ୍ଥା ଅନୁଯାୟୀ ସେହି ଦ୍ରଇଟି ସଂଗଠନ ଉପରେ ଗତ ସୋମବାରଠାର୍ଚ କଟକଣା ଲାଗୁ କରାଯାଇଛି ସେହି ଦୁଇଟି ସଂଗଠନର ସମସ୍ତ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯିବା ସହିତ ସଂପତ୍ତିକ୍ ଜବତ କରାଯାଇଛି ଏଥିସହିତ ଶ୍ରୀଲଙ୍କାରେ ଥିବା ଅନ୍ୟାନ୍ୟ ଚରମପନ୍ଥୀ ସଂଗଠନଗୁଡ଼ିକୁ ବାସନ୍ଦ କରିବା ପାଇଁ ପଦକ୍ଷେପମାନ ନିଆଯାଇଛି

ଏସ୍ଏଲ୍ ପିଏମ୍ ଇକ୍ଟରଭ୍ୟ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ୍ ବିକ୍ରମସିଂଘେ କହିଛନ୍ତି ଶ୍ରୀଲଙ୍କାରେ ସଂପ୍ରତି ହୋଇଥିବା ଭୟଙ୍କର ଆକ୍ରମଣରେ ସଂପୃକ୍ତ ସନ୍ତାସବାଦୀମାନଙ୍କୁ ଦମନ କରିବା ଦିଗରେ ତାଙ୍କ ଦେଶ ଅଗ୍ରଗତି କରୁଛି ଦୂରଦର୍ଶନକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ବିକ୍ରମସିଂଘେ କହିଛନ୍ତି ଯେ ବିଚାରଧାରାରେ ଭିନ୍ନତା ରହିଥିଲେ ମଧ୍ୟ ହିଂସାକୁ ପ୍ରଶୟ ଦେଉଥିବା ବିଚାରଧାରାକୁ ଗ୍ରହଣ କରାଯାଇ ପାରିବ ନାହିଁ ଏହିଭଳି ବିଚାରାଧାରାକୁ ପ୍ରତିହତ କରିବା ପାଇଁ ତାଙ୍କ ସରକାର ବିଭିନ୍ନ ପଦକ୍ଷେପ ନେବେ ଶ୍ରୀଲଙ୍କାରେ ହୋଇଥିବା ଆତ୍କଘାତି ବୋମା ବିସ୍କୋରଣ ଘଟଣାରେ ଭାରତ ତାଙ୍କ ଦେଶକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିଲା ତେବେ ଏହି ଗୁଇନ୍ଦା ସ୍ଚଚନା ଉପରେ କାର୍ଯ୍ୟ କରାଯାଇ ପାରିନଥିଲା ଇଣ୍ଡିଆ ଲଙ୍କା ଆଡ଼ଭାଇଜରି ଶ୍ରୀଲଙ୍କାରେ ସନ୍ତାସବାଦୀ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ନ ହେଲେ ସେଠାକୁ ଗସ୍ତ ନକରିବା ଲାଗି କେନ୍ଦ୍ର ସରକାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାରି କରାଯାଇଥିବା ଏକ ବିବୃଭିରେ କୁହାଯାଇଛି ଯେ ଯଦି ଶ୍ରୀଲଙ୍କାକୁ ଜରୁରିକାଳୀନ ଗସ୍ତ କରିବା ଲାଗି ଆବଶ୍ୟକ ହୁଏ ତେବେ ସେଭଳି ସ୍ଥଳେ ସେଠାରେ ଯେକୌଣସି ପ୍ରକାର ସହାୟତା ଲାଗି କଲମ୍ବୋ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କିମ୍ବା କ୍ୟାଣ୍ଡି ସ୍ଥିତ ଉପଉଚ୍ଚାୟୁକ୍ତ କିମ୍ବା ହାମ୍ଘାଷ୍ଟୋନା ଓ କାଫ୍ନା ସ୍ଥିତ ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଛି ଛତିଶଗଡ଼ ଛତିଶଗଡ଼ର ବିକାପୁର କିଲ୍ଲାର ବସ୍ତର ଅଞ୍ଚଳରେ ଗତକାଲି ମାଓ ଆକ୍ରମଣରେ ଦୁଇ ଜଣ ନିରାପତ୍ତା ବାହିନୀ ଯବାନଙ୍କର ମୃତ୍ୟୁ ଘଟିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ କିଲ୍ଲା ପୁଲିସ୍ ବାହିନୀ ପକ୍ଷରୁ ଗତକାଲି ସେଠାରେ ଏକ ଚଢ଼ଉ ଅଭିଯାନ କରାଯାଇଥିଲା ମାଓବାଦୀ ଓ ପୁଲିସ୍ ବାହିନୀ ମଧ୍ୟରେ ଟଙ୍ଗୁଡ଼ା ନିକଟ ପାମେଦଠାରେ ସଂଘର୍ଷ ଘଟିଥିଲା ଏହି ସଂଘର୍ଷରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି

ମିଳିଥିବା ସ୍କୁଚନା ଅନୁଯାୟୀ ଏହି ବସ୍ଟି ପଠାନ୍କୋଟ୍ରୁ ଡାଲହାଉସି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ଆହତ ବ୍ୟକ୍ତିମାନଙ୍କୁ ଡାଲହାଉସି ସ୍ଥିତ ଚିକିହାଳୟରେ ଭର୍ତ୍ତି କରାଯାଇଛି

ବିଜେପି ଇସି ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କଠାରେ ଆମ୍ ଆଦ୍ମୀ ପାର୍ଟି ଆବାହକ ଅରବିନ୍ଦ କେରଜିୱାଲ ନିର୍ବାଚନ ଆଚାର ସଂହିତା ଲଙ୍ଘନ କରିଥିବା ଅଭିଯୋଗ କରିଛି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ସ୍କାରକପତ୍ରରେ କମିଶନ୍ କେଜରିୱାଲଙ୍କ ନିର୍ବାଚନ ପ୍ରଚାର ଓ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଉପରେ କଟକଣା ଲାଗୁ କରିବାକୁ ନିବେଦନ କରିଛନ୍ତି ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ କେଜରିଓ୍ବାଲ ପ୍ରଦାନ କରିଥିବା ସାଂପ୍ରଦାୟିକ ଟିପ୍ୱଣୀ ହିଂସାତ୍କକ ଓ ଏହା ଆଦର୍ଶ ଆଚାର ସଂହିତାର ବିରୋଧାଚରଣ କରିଥିବା ବିଜେପି କହିଛି ସାଇକ୍ଲୋନ୍ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତତ୍ସଂଗଲଗ୍ନ ଭାରତୀୟ ମହାସାଗରରେ ସ୍ପଷ୍ଟ ସାମୁଦ୍ରିକ ଝଡ଼ 'ଫନି' ଆଜି ଅପରାହ୍ନ ସୁଦ୍ଧା ଅଧିକ ଘନିଭୂତ ହୋଇ ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି

ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଫନି ଉଉରପଣ୍ଟିମ ଦିଗକୁ ଗତି କରିବ ଏବଂ ଏହା ପରେ ଏହା ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ସ୍ଚଚନା ଦିଆଯାଇଛି ଏହାର ପ୍ରଭାବରେ ଆସନ୍ତାକାଲି ଓ ମଙ୍ଗଳବାର କେରଳର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣ ବର୍ଷା ହେବା ସହ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ମଙ୍ଗଳବାର ଓ ବୁଧବାର ଦିନ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ଉପକ୍ରଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ନଚନା ଦିଆଯାଇଛି